ସିବିଆଇ କୋଲକାତା ଚିଟ୍ଫଣ୍ଡ ଦୂର୍ନୀତିର ତଦନ୍ତ କ୍ଷେତ୍ରରେ ପଣ୍ଟିମବଙ୍ଗ ସରକାର ଓ ରାଜ୍ୟ ପୁଲିସ୍ ପ୍ରତିବନ୍ଧକ ସ୍ପଷ୍ଟି କରୁଥିବା ଅଭିଯୋଗରେ ସିବିଆଇ ଆଜି ସ୍ରପ୍ରିମ୍କୋର୍ଟରେ ଆବେଦନ କରିବ ସଲିସିଟର ଜେନେରାଲ୍ ତୃଷାର ମେହେଟ୍ଟା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଦାଲତରେ ଆକି ଆବେଦନ କରି ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ନିବେଦନ କରିବେ

ପରେ ସେମାନଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଲିସ୍ କମିଶନରଙ୍କ ବାସଭବନରେ ପହଞ୍ଚି ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ

ପୁଲିସ୍ କମିଶନରଙ୍କୁ ଜେରା କରିବା ପାଇଁ ସିବିଆଇ ଟିମ୍କୁ ରାଜ୍ୟ ସରକାର ଓ କୋଲକାତା ପୁଲିସ୍ ବାଧା ଦେଇଥିବା ବିଷୟକୁ ବିଜେପି ନିନ୍ଦା କରିଛି ପାର୍ଟି ମୁଖପାତ୍ର ଜିଭିଏଲ୍ ନରସିମ୍ହା ରାଓ ନୂଆଦିଲ୍ଲୀରେ କହିଛନ୍ତି ତୂଶମୂଳ କଂଗ୍ରେସ ସରକାର ଗଣତନ୍ତ୍ରକୁ ଉପହାସ କରୁଛନ୍ତି ଏବଂ ସାମ୍ବିଧାନିକ ବ୍ୟବସ୍ଥାକୁ ନଷ୍ଟ କରୁଛନ୍ତି ଶ୍ରୀ ରାଓ କହିଛନ୍ତି ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ ସାୟିଧାନିକ ବ୍ୟବସ୍ଥା ପ୍ରତି ଏକ ଆକ୍ରମଣ ଏବଂ ମ୍ରଖ୍ୟମନ୍ତ୍ରୀଙ୍କ ଏକଚ୍ଚତ୍ରବାଦୀ କାର୍ଯ୍ୟକଳାପର ଏକ ଜ୍ୱଳନ୍ତ ଉଦାହରଣ

ବାଚସ୍କତି ରାଜୀବ ବିନ୍ଦଲ କହିଛନ୍ତି ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ ଏବଂ ତା ପରେ ଶୋକ ପ୍ରସ୍ତାବଗୁଡ଼ିକ ଉପସ୍ଥାପିତ ହେବ ଆସନ୍ତାକାଲି ରାଜ୍ୟପାଳଙ୍କ ଅଭଭାଷଣ ଉପରେ ଆଲୋଚନା ଆରମ୍ଭ ହେବ ଓ ଗ୍ରର୍ବାର ଦିନ ଶେଷ ହେବ

ଏଥିସହ ବୌଦ୍ଧିକ ଗାର୍ଡନ୍ ହର୍ବାଲ୍ ଗାର୍ଡନ୍ ବୋନ୍ସାଇ ଗାର୍ଡନ୍ ଓ ସଂଗୀତଭିତ୍ତିକ ଗାର୍ଡନ୍କୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଖୋଲା ରଖାଯିବ ଏକ ସରକାରୀ ବିଞ୍ଜପ୍ତିରେ କୁହାଯାଇଛି ଚଳିତ ବର୍ଷ ଗାର୍ଡନ୍ ବୂଲିବା ପାଇଁ ଅନ୍ଲାଇନ୍ ବୃକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି ବିଗତ ବର୍ଷ ଭଳି ସେଠାରେ ଯାଇ ଟିକଟ୍ କାଟିବା ବ୍ୟବସ୍ଥା ମଧ୍ୟ ପ୍ରଚଳିତ ରହିଛି ଏବଂ ଏହି ଉଭୟ ବୁକିଂ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ

ଚଳିତ ବର୍ଷ ଉଦ୍ୟାନୋହବରେ ଟ୍ୟୁଲିପ୍ ଓ ବିଦେଶୀ ପୁଷ୍ପ ସହ ମୁଖ୍ୟ ଆକର୍ଷଣ ରହିଛି ଗୋଲାକାର ପୁଷ୍ପ ସଜ୍ଜା

ଦତାଙ୍ଗ ଗାଁ ନିକଟସ୍ଥ ଦାହ୍ଠାରେ ପ୍ରବାହିତ ନଦୀକଳ ଯୋଜନା ଅଧୀନରେ ଏହି ପ୍ରକ୍ସ ନିର୍ମାଣ କରାଯିବ

ଲଦାଖ୍ ଅଞ୍ଚଳରେ ପ୍ରଥମ ବିଶ୍ୱବିଦ୍ୟାଳୟକ୍ତ୍ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ସହ ଲଦାଖ୍ଠାରେ ଏକ ନ୍ତ୍ରଆ ପର୍ଯ୍ୟଟକ ଓ ଟ୍ରେକିଂ ରୁଟ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି ସମବେତ ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବିଳାସପୁର ମନାଲି ଲେହ ରେଳଧାରଣା ସମ୍ପର୍ଣ୍ଣ ହୋଇଗଲା ପରେ ଦିଲ୍ଲୀରୁ ଲେହ ମଧ୍ୟରେ ଦୂରତା ହ୍ରାସ ପାଇବ

କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରିବା ସଚେତନ କରାଇବା ଏବଂ ଏହି ମାରାତ୍ମକ ରୋଗ ବିର୍ଦ୍ଧରେ ସରକାର ସମୟୋଚିତ ପଦକ୍ଷେପ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ଏହି ଅବସରରେ ଆଜି ବିଶ୍ୱବ୍ୟାପୀ ବିଭିନ୍ନ ସଂଗଠନ ପକ୍ଷରୁ ପଦଯାତ୍ରା ସେମିନାର୍ ଓ ଜନସଚେନତା କ୍ୟାମ୍ପେନ୍ ଆଦି ଅନୁଷ୍ଠିତ ହେଉଛି ବିଶ୍ୱ କର୍କଟ ଦିବସ ଆୟୋଜନ କରୁଥିବା ଆନ୍ତର୍ଜାତିକ କର୍କଟ ନିୟନ୍ତ୍ରଣ ସଙ୍ଗଠନ ଚଳିତ ବର୍ଷ ଏକ ତିନିବଷିଆ କ୍ୟାମ୍ପେନ୍ ଶୀର୍ଷକ ଉନ୍ଲୋଚନ କରିଛି

ବିଶ୍ୱରେ କର୍କଟ ରୋଗର ମାତ୍ରା କମାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ସଙ୍ଗଠନ ଆହ୍ୱାନ ଜଣାଇଛି

ଗଙ୍ଗା ଯମୁନା ସରସ୍ୱତୀର ସଙ୍ଗମ ସ୍ଥଳୀରେ ଆଳି ବଡ଼ିଭୋରରୁ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି

ମେଳା ପ୍ରଶାସନ ପକ୍ଷରୁ କୁହାଯାଇଛି ଦେଢ଼କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ କ୍ୟୁ ମେଳାରେ ପହଞ୍ଚି ସାରିଛନ୍ତି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୌନିଅମାବାସ୍ୟା ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ କଣାଇଛନ୍ତି ଘାଟଗୁଡ଼ିକରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ କହିଛନ୍ତି ବିଭିନ୍ନ ଦେଶ ସହ ବିବିଧ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଲେ ଦେଶଦେଶ ମଧ୍ୟରେ ସଂପର୍କ ମଜବୁତ ହେବ ରୋଡ୍ ସେଫ୍ଟି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆଜିଠାରୁ ଜାତୀୟ ସଡ଼କ ନିରାପତ୍ତା ସପ୍ତାହ ପାଳନର ଆୟୋଜନ କରିଛି ନିରାପଦା ସଡ଼କ ବ୍ୟବହାର ଲାଗି ସଚେନତା ସୂଷ୍ଟି ଲାଗି ଅନେକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି

ଏହି ର୍ୟାଲି ଭାରତ ବାଙ୍ଗଲାଦେଶ ଓ ମ୍ୟାମାର୍ରେ ଗାନ୍ଧିଙ୍କ ସ୍କୃତି ଚିହ୍ ଥିବା ଐତିହାସିକ ସ୍ଥାନଗୁଡ଼ିକ ଦେଇ ପରିକ୍ରମା କରିବ

ଇଣ୍ଡିଆ ୟୁଏସ୍ ଆମେରିକାରେ ଭାରତୀୟ ରାଷ୍ଟ୍ରଦୃତ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା କହିଛନ୍ତି ସେ ଦେଶରେ ଅଟକଥିବା ସବୁ ଭାରତୀୟ ବିଦ୍ୟାର୍ଥୀମାନଙ୍କ ସହ ଆଜି ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗାଯୋଗ ସ୍ଥାପନ କରିବେ ବୋଲି ତାଙ୍କର ଦୂତ ବିଶ୍ୱାସ ରହିଛି ଏକ ନକଲି ବିଶ୍ୱବିଦ୍ୟାଳୟରେ ନାମଲେଖାକ୍ର ନେଇ ଆମେରିକା କର୍ତ୍ତପକ୍ଷ ସେହି ବିଦ୍ୟାର୍ଥୀମାନଙ୍କ ଅଟକ ରଖିଛନ୍ତି

କହିଛନ୍ତି ଅଟକ ରହିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଭାରତ ସରକାର ଗୁରୁତର ସହ ପଦକ୍ଷେପ ନେଉଛନ୍ତି ଚେନ୍ନାଇ ଓପନ୍ ଚେନ୍ନାଇରେ ଆଜି ଆରମ୍ଭ ହେଉଥିବା ଏଟିପି ଚାଲେଞ୍ଜର ଟୁର୍ଣ୍ଣାମେଣ୍ଟରେ ଭାରତର ଟପ୍ ସିଙ୍ଗଲସ୍ ପ୍ଲେୟାର୍ ପ୍ରଜ୍ନେଶ୍ ଗୁନେଶ୍ୱରନ୍ଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି ନିଜ ମାଟିରେ ପ୍ରଜ୍ନେଶ୍ ବିଜୟ ହାସଲ କରି ପ୍ରଥମ ଥର ପାଇଁ କ୍ୟାରିଅରର ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ଆଶା କରାଯାଉଛି

ଟୂର୍ଣ୍ଣାମେଷ୍ଟରେ ଭାରତ ପକ୍ଷରୁ ସାକେତ୍ ମାନେନି ଓ ଶଶୀ କୁମାର ମୁକୁନ୍ଦ ମଧ୍ୟ ଖେଳୁଛନ୍ତି